କଂଗ୍ରେସ ସଭ୍ୟମାନେ ବିଭିନୁ ସରକାରୀ ବିରୋଧୀ ସ୍କୋଗାନ ଦେବା ସହ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ମଧ୍ୟ ଭିନ୍ଦ ପ୍ରକାର ତଥ୍ୟ ରଖୁଛନ୍ତି

ଫଳରେ ଏହି ସେକ୍କର ଦେଶର ଅର୍ଥନୀତି ଓ ରୋଜଗାରକୁ ବତାଇବାରେ ବହୁତ ବଡ ମାଧ୍ୟମ ହେବ

ଗରିବ ଲୋକଙ୍କୁ ଏହି ସଣ୍ଟରରେ ଯୋଡିବା ନେଇ ନୀତି ଆୟୋଗର ଅଭିନବ ପଦକ୍ଷେପକ୍ ଏହି ଅବସରରେ କେନ୍ଦ୍ରମନ୍ତୀ ଭ୍ୟସୀ ପ୍ରଶଂସା କରିଛନ୍ତି

ଗତକାଲି ବିଚାରପତି ବିଆର୍ ଷଡ଼ଙ୍ଗୀଙ୍କ ଏକ ଖଣ୍ଡପୀଠ ରାକ୍ୟ ଉଚ୍ଚଶିକ୍ଷା ବିଭାଗକୁ ଏହି ଆଦେଶନାମା ଜାରି କରିଛନ୍ତି

ବିଶେଷକରି ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ସମସ୍ୟାକୁ ନେଇ ଏହି ମାମଲା ଆଗତ କରାଯାଇଛି ପୂର୍ବରୁ ହାଇକୋର୍ଟ ଏହି ମାମଲାରେ ରାକ୍ୟ ସରକାରଙ୍କୁ ଜବାବ ତଲବ କରିଥିବା ବେଳେ ପରେ ଆଉ ଦୁଇଜଣ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି

ଭକ୍ତ ହେଉ କି ସେବାୟତ କେହି ବି ପାନ କିମ୍ଘା ଗୁଟ୍ଖା ଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ

ଜିଲ୍ଲାପାଳ ଅନୁପମ ଶାହା ଏବଂ ଏସ୍ପି ସାରା ଶର୍ମା ମିଳିତ ଭାବେ ଏହି ସଖୀ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି

ବିଶେଷକରି କିଲ୍ଲାର ବୀରମହାରାଜପୁର ଉଲୁଖା ତରଭା ଓ ସଦର ସୁବର୍ଶ୍ୱପୁର ବ୍ଲକର ଚାଷୀମାନେ ଏଥରର ଖରିଫ୍ ଚାଷକୁ ନେଇ ଚିନ୍ତାରେ ଅଛନ୍ତି